ଦେଶର ବୀର ଯବାନମାନଙ୍କର ବୀରତ୍ୱ ଓ ସାହସିକତାକୁ ସେ ପ୍ରଶିପାତ କରିଛନ୍ତି

ସେ କହିଛନ୍ତି ଲୋକମାନଙ୍କର ଆବଶ୍ୟକତା ସମୟରେ ଭାରତୀୟ ସେନାବାହିନୀ ଆଗକ ଆଗେଇ ଆସି ସଂକଟର ଦ୍ ରୀକରଣ ପାଇଁ ଯଥାସ୍ୟବ ପଦକ୍ଷେପ ଗ୍ରହଣ କରିଛି ଶ୍ରୀ ମୋଦି କହିଛନ୍ତି ଦେଶ ଭାରତୀୟ ସେନାବାହିନୀକୁ ନେଇ ସର୍ବଦା ଗର୍ବ ଅନ୍ରଭବ କରିଆସ୍ପ୍ ଛି

ଏହା ଅନୁସାରେ ପ୍ରବାସୀ ଶ୍ରମିକଙ୍ଙ ପାଇଁ ନିକ ଅଞ୍ଞଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ି କରିବ

ସମସ୍ତ ସ୍ୱୟଂ ସହାୟକ ଗୋଷୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବାପାଇଁ ପଦକ୍ଷେପ ମଧ୍ଧ ଗ୍ରହଣ କରାଯାଇଛି

ଜଣାଇଛନ୍ତି ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ଡରେ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି ମୁଖ୍ୟମନ୍ତୀ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି

ଯାନବାହନ ଚଳାଚଳ ଷେତ୍ରରେ ସତର୍କତା ଅବଲମ୍ସନ କରିବାକୁ ପରାମର୍ଶ ଦିଆଯାଇଛି